ଗୁରୁବାର ଦିନ ମତଦାନ ହେବ

କ୍ୟାମ୍ପେନିଂ ସେକେଣ୍ଡ୍ ଫେଜ୍ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେଉଥିବା ବେଳେ ରାଜନୈତିକ ଦଳଗୁଡ଼ିକର ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଶେଷ ଉଦ୍ୟମ ଚଳାଇଛନ୍ତି

ଇତିମଧ୍ୟରେ ତୃତୀୟ ପଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରଗରମ ହେବାରେ ଲାଗିଛି

ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ଭଲପୁରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି

ସେ କହିଛନ୍ତି ସ୍ୱାଧୀନତା ପରେ କଂଗ୍ରେସ ଓ ବିଜେଡ଼ି ରାଜ୍ୟରେ ଶାସନ କ୍ଷମତାରେ ରହିବା ଯୋଗୁଁ ଓଡ଼ିଶାର ଲୋକମାନେ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କର୍ଚ୍ଚନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି କେରଳରେ ତାଙ୍କର ଦୁଇଦିନିଆ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ସେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୱାୟାନାଡ ସମେତ ସେ ଅନେକ ଜିଲ୍ଲାରେ ପ୍ରଚାର କରିବେ ପଥନାପୁରମ୍ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ଗାନ୍ଧି କହିଛନ୍ତି ନ୍ୟାୟ ଯୋଜନା ପାଇଁ ଅର୍ଥ ଦୁର୍ନୀତିଗ୍ରସ୍ତ ବ୍ୟବସାୟୀମାନଙ୍କଠାରୁ ଆସିବ ସେ କହିଛନ୍ତି ଯେଉଁମାନେ ଲୋକମାନଙ୍କର ଅର୍ଥ ଆତ୍ମସାତ କରିଛନ୍ତି କଂଗ୍ରେସ ସେମାନଙ୍କଠାରୁ ଏହା ଆଦାୟ କରିବ ଇତିମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି ହୋଇଛି

ରାଜନାଥ ନୋମିନେସନ୍ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଆଜି ଲକ୍ଷ୍ନୌରେ ଏକ ରୋଡ୍ଶୋ' କରିବା ପରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

ନିର୍ବାଚନ କମିଶନଙ୍କ ପଦକ୍ଷେପ ଉପରେ ସୁପ୍ରିମକୋର୍ଟ ସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ପୃଥକ୍ ଆବେଦନ କରିବାକୁ ମାୟାବତୀଙ୍କ ଓକିଲଙ୍କୁ କହିଛନ୍ତି

ସେମାନେ ପ୍ରଚାର ସମୟରେ ସାଂପ୍ରଦାୟିକ ମନ୍ତବ୍ୟ ଦେଇଥିଲେ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଫିସର ଭିଏଲ୍ କାନ୍ତାରାଓ ଭୋପାଳଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଏହିସବୁ ଗାଡ଼ିଗୁଡ଼ିକୁ ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରାଯିବ

ଏସ୍ସି ମସ୍କ୍ ମୁସଲମାନ ମହିଳାମାନଙ୍କୁ ପ୍ରାର୍ଥନା କରିବା ପାଇଁ ମସ୍କିଦ୍ରେ ପ୍ରବେଶ କରିବାକୁ ଅନୁମତି ଦେବା ବିଷୟ ଲୋଡ଼ି କରାଯାଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି ଜଷ୍ଟିସ୍ ଏସ୍ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କେନ୍ଦ୍ ସରକାରଙ୍କ ନୋଟିସ୍ ପଠାଇ ପୁଶେର ଏକ ଦମ୍ପତି କରିଥିବା ଆବେଦନର ଜବାବ ଦେବାକୁ କହିଛନ୍ତି ଖଣ୍ଡପୀଠ କହିଛନ୍ତି କେରଳର ସାବରୀମାଳା ମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ରାୟ ଦୂଷ୍ଟିରୁ କୋର୍ଟ ଏହି ମାମଲାର ମଧ୍ୟ ଶୁଣାଣି କରିବେ ଏସ୍ସି ଚିଦାୟରମ୍ କଂଗ୍ରେସ ନେତା ପିଚିଦାୟରମ୍ଙ୍କ ପତ୍ନୀ ନଳିନୀ ଚିଦାୟରମ୍ ଓ ପୁଅ କାର୍ତ୍ତି ଚିଦାୟରମ୍ଙ୍କ ବିରୁଦ୍ଧରେ ଫୌକଦାରୀ ମାମଲାରେ ବିଚାରକୁ ରଦ୍ଧ କରି ମାଡ୍ରାସ୍ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଲାଗୁ କରିବାକୁ ସ୍ତ୍ରପିମକୋର୍ଟ ମନା କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଆୟକର ବିଭାଗର ଆବେଦନ ଉପରେ ନଳିନୀ ଚିଦାୟରମ୍ ଓ କାର୍ତ୍ତିଙ୍କଠାରୁ ଜବାବ ଲୋଡ଼ିଛନ୍ତି ଏକ କଳାଧନ ମାମଲାରେ ସେମାନଙ୍କ ବିରୁଦ୍ଧରେ ଅଣାଯାଇଥିବା ଫୌଜଦାରୀ ଅଭିଯୋଗକୁ ମାଡ଼ାସ୍ ହାଇକୋର୍ଟ ରଦ୍ଦ କରିଥିଲେ ବିଦେଶରେ ଥିବା ସମ୍ପତ୍ତି ଓ ବ୍ୟାଙ୍କ ଜମାଖାତା ବିଷୟରେ ଶ୍ରୀ ଚିଦାୟରମ୍ଙ୍କ ପତ୍ନୀ ପୁଅ ଓ ବୋହ ୍ରକାଶ ନ କରିଥିବାରୁ ଏହି ମାମଲା ଲଗାଯାଇଥିଲା

ପାକିସ୍ତାନରେ ସନ୍ତ୍ରାସବାଦ ଯୋଗୁଁ ଏଭଳି ପରାମର୍ଶ ଦିଆଯାଇଛି ପାକିସ୍ତାନର ବାଲୋଚିସ୍ତାନ ଖାଇବର ପଖ୍ତନଖ୍ୱା ଓ ପାକିସ୍ତାନ ଅଧିକୃତ ଜାନ୍ମୁ କାଶ୍ମୀରକୁ ଗସ୍ତ ନ କରିବା ପାଇଁ ସେ ଏହାର ନାଗରିକମାନଙ୍କୁ ପରାମର୍ଶ ଦେଇଛି ସନ୍ତାସବାଦୀ ଆକ୍ରମଣ ଦୃଷ୍ଟିରୁ ଆମେରିକା ସେହି ସ୍ଥାନଗୁଡ଼ିକୁ ସବୁଠୁ ବିପଜ୍ଜନକ ସ୍ଥାନ ଭାବେ ନାମିତ କରିଛି ଗତକାଲି ଆମେରିକା ଜାରି କରିଥିବା ଏହାର ତାଜା ଗସ୍ତ ପରାମର୍ଶ ସ୍ୱଚୀରେ ପାକିସ୍ତାନକୁ ତୃତୀୟ ସ୍ତରରେ ରଖିଥିବା ବେଳେ ବାଲୋଚିସ୍ତାନ ଖାଇବର ପଖ୍ତନଖ୍ୱା ପାକିସ୍ତାନ ଅଧିକୃତ କାଶ୍ମୀର ଓ ଭାରତ ପାକିସ୍ତାନ ସୀମା ଅଞ୍ଚଳ ସମେତ ପାକିସ୍ତାନର ଅଧିକାଂଶ ଭାଗ ଚତୁର୍ଥ ସ୍ତରରେ ଅର୍ଥାତ୍ ସବୁଠୁ ଅଧିକ ବିପଜ୍ଞନକ ଅଞ୍ଚଳ ଭାବେ ନାମିତ ହୋଇଛି ସନ୍ତାସବାଦୀ ଗୋଷ୍ଠୀଗୁଡ଼ିକ ପାକିସ୍ତାନରେ ଆକ୍ରମଣ ପାଇଁ ସର୍ବଦା ଷଡ଼ଯନ୍ତ୍ର ରଚ୍ଚଥିବାର ଦର୍ଶାଇ ଆମେରିକା ବୈଦେଶିକ ବିଭାଗ କହିଛି ସେମାନେ ପରିବହନ ସ୍ଥଳୀ ହାଟ ବଜାର ସାମରିକ ପ୍ତିଷାନ ବିମାନ ବନ୍ଦର ବିଶ୍ୱବିଦ୍ୟାଳୟ ସ୍କୁଲ୍ ହସ୍କିଟାଲ୍ ପର୍ଯ୍ୟଟନସ୍ଥଳୀ ଓ ତୀର୍ଥସ୍ଥାନ ଆଦି ଉପରେ ଆକ୍ରମଣ କରିପାରନ୍ତି

ଖବର ଅନୁସାରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ତାଙ୍କ ଘରେ ବେଆଇନ ଭାବେ ଅର୍ଥ ରଖାଯାଇଥିବାର ଗୁପ୍ତ ସୂଚନା ମିଳିବାରୁ ଏହି ଚଢ଼ଉ କରାଯାଇଥିଲା

ପୂର୍ବତନ ଏମ୍ଏଲ୍ଏ ମୁସାଫିର ପାଶ୍ୱାନଙ୍କ ବାସଭବନ ଓ କାର୍ଯ୍ୟାଳୟ ଉପରେ ମଧ୍ୟ ଚଢ଼ଉ କରାଯାଇ ବେଆଇନ ଅର୍ଥ ଓ ସ୍ତନା ଗହଣା ଜବତ କରାଯାଇଛି ଏହି ଚଢ଼ଉରେ ଆୟକର ବିଭାଗ ଡଜନେରୁ ଅଧିକ ବ୍ୟାଙ୍କ ଜମାଖାତା ଜବତ କରିଛି

ଏକ ଆଆୟ ବହିର୍ଭ୍ତ ସମ୍ପତ୍ତି ମାମଲାରେ ଏହି ପଦକ୍ଷେପ ନିଆଯାଇଛି ଅଚଳ ହୋଇଥିବା ସମ୍ପଭିଗ୍ରଡ଼ିକ ମଧ୍ୟରେ ଗୋଟିଏ ଫ୍ଲାଟ୍ ଗୋଟିଏ ପ୍ଲୁଟ୍ ଏକ ବାସଗୃହ ଓ ଦିଲ୍ଲୀ ପଞ୍ଚକୁଲା ଏବଂ ସିର୍ସାରେ କମି ରହିଛି କଳାଧନ ନିବାରଣ ଆଇନ ଅଧୀନରେ ଏହି ପଦକ୍ଷେପ ନିଆଯାଇଛି ପୂର୍ବରୁ ସିବିଆଇ ଶ୍ରୀ ଚୌଟାଲା ଓ ତାଙ୍କ ପରିବାରର ସଦସ୍ୟମାନଙ୍କ ବିରୁଦ୍ଧରେ ଏଫ୍ଆଇଆର୍ ରୁଜୁ କରିଥିଲା

ପ୍ରଭ୍ଜୁ ଜେଟ୍ ବର୍ଦ୍ଧିତ ଯାତ୍ରୀଭଡ଼ା ଓ ବିମାନ ରଦ୍ଦ ସମେତ ଜେଟ୍ ଏୟାରଓ୍ପେଜ୍ର ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରାଯିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଆହ୍ୱାନ ଦେଇଛନ୍ତି ଯାତ୍ରୀମାନଙ୍କର ଅଧିକାର ଓ ନିରାପତ୍ତାକୁ ସୁରକ୍ଷା ଦେବାପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ସେ ବେସାମରିକ ବିମାନ ଚଳାଚଳ ସଚିବଙ୍କୁ କହିଛନ୍ତି

ଜେଟ୍ ଏୟାରଓ୍ବେଜ୍ ଉତ୍କଟ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛି

ପାକିସ୍ତାନ ରେଞ୍ଜର୍ସମାନେ ସେମାନଙ୍କୁ ସୀମା ସୁରକ୍ଷା ବାହିନୀକୁ ହସ୍ତାନ୍ତର କରିଥିଲେ ଆଇପିଏଲ୍ କ୍ରିକେଟ୍ ଆଇପିଏଲ୍ କ୍ରିକେଟ୍ରେ ଆଜି ମୋହାଲିର ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମ୍ରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ପରସ୍କରକୁ ଭେଟିବେ